ଏହାକୁ ଦୃଷିରେ ରଖି କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ପ୍ରଦାନ ଉପରେ ସ୍ଥଗିତାଦେଶ କାରି କରିଛନ୍ତି

କେବେ ଏହି ମହଙ୍ଗା ଭତ୍ତା ପ୍ରଦାନ କରାଯିବ

କକ୍ଷେନମେକ୍କ ଅଅଳରେ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ ସାମାଜିକ ଦିରତା ରକ୍ଷା ଓ ତାଲାବନ୍ଦ କଟକଶାକୁ କଡାକଡି ଲାଗୁ କରାଯିବା ଆଦି ସମ୍ପର୍କରେ ଏହି ସଚିବମାନେ ତଦାରଖ କରିବେ

ଅନ୍ୟପକ୍ଷରେ ପ୍ରବାସୀ ଶ୍ରମିକ ମାନଙ୍କର କରୋନା ପରୀକ୍ଷା ସଂପୂକ୍ତ ରାଜ୍ୟରେ କରାଇବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତୀ ନବ କିଶୋର ଦାସ

ଏହିସବୁ ସ୍ଚାନଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ କଡା ପ୍ରହରା ଦିଆଯାଉଛି ବାହାର ଜିଲ୍ଲାରୁ ଭଦ୍ରକକୁ ଆସିଥିବା ଲୋକମାନେ ନିଜ ଇଛାରେ ସରପଞ କିମ୍ୟା କିଲ୍ଲା ନିୟନ୍ତଶ କଷକୁ ଜଶାଇବାକୁ ଅନୁରୋଧ କରାଯାଇଛି

ଶ୍ରୀ ନାୟଡୁ ଟ୍ଟ କରି କହିଛନ୍ତି କରୋନା ଭୂତାଣୁ ମୁକାବିଲା ପାଇଁ ନବୀନ ପଟ୍ଟନାୟକ ଅତ୍ୟନ୍ତ ଦୂଚ ମାନସିକତାର ସହ କାର୍ଯ୍ୟ କର୍ରଛନ୍ତି ଓ ଓଡିଶାବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଚେଷ୍ଟିତ ଅଛନ୍ତି ଏହି ମହାମାରୀ ସମୟରେ ତାଙ୍କର ପ୍ରଶାସନ ଓ ଦୃଷ୍କିକୋଶ ଅତ୍ୟନ୍ତ ଦକ୍ଷ ବୋଲି ସେ କହିଛନ୍ତି

ସମସ୍ତେ ମୁହଁରେ ଗାମୁଛା ଏବଂ ହାତିତିଆରି ମାସ୍କ ବାକ୍ଷି କାମ କର୍ଥଥବାର ଦେଖିବାକୁ ମିଳୁଛି ସେହିପରି କାର୍ଯ୍ୟସ୍କଳୀରେ ବିଶ୍ରାମ ଓ ହାତ ଧୋଇବା ବ୍ୟବସ୍କା କରାଯାଇଛି

ଏହି କିଟ୍ରେ ଦୁଇଟି ମାସ୍କ ଦୁଇଟି ଓଆରଏସ ପ୍ୟାକେଟ ସାବୁନ ଓ ସଚେତନତା ପତ୍ର ରହିଛି